ମୃତଦେହ ନେଇ ଆସିବାକୁଥିବା ବିମାନ ପ୍ରଥମେ ଅମୃତସର ଏହାପରେ ପାଟନା ଏବଂ ଶେଷରେ କୋଲକାତା ଯିବ

ସେ କହିଛନ୍ତି ଆଇଏସ୍ ଏହି ନିଖୋଜ ଭାରତୀୟଙ୍କୁ ହତ୍ୟା କରିଛି

ବିରୋଧ ପ୍ରଦର୍ଶନ କରୁଥିବା ସଦସ୍ୟମାନେ ସେମାନଙ୍କ ଦାବି ଉପରେ ସ୍କୋଗାନମାନ ଦେଇଥିଲେ

ଲୋକସଭାରେ ହଟ୍ଟଗୋଳ ମଧ୍ୟରେ ତୂଣମୂଳ କଟ୍ରେସ ବିଦେଶୀ ଯୋଗଦାନ ନିୟାମକ ଆଇନ ସଂଶୋଧନ ବିଲ୍ ପାରିତ କରିବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା ପିଏମ୍ ଚାଇନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ଣ୍ଣ ପାଞ୍ଚବର୍ଷ ପାଇଁ ଦ୍ୱିତୀୟଥର ନିର୍ବାଚିତ ହୋଇଥିବା ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଅଭିନନ୍ଦନ କଣାଇଛନ୍ତି ଚୀନ୍ର ସାମାଜିକ ଗଣମାଧ୍ୟମ ୱୁଇବୋରେ ଗତକାଲି ଏକ ବାର୍ତ୍ତା ପୋଷ୍ କରି ଶ୍ରୀ ମୋଦି କହିଛନ୍ତି ଶ୍ରୀ ଜିଇଙ୍କ ସହିତ ଦୁଇଦେଶ ମଧ୍ୟରେ ସଂପର୍କକୁ ଆହୁରି ମଜବୁତ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ଆଶାବାଦୀ

ପୂର୍ବରୁ ଏକ ପ୍ରସ୍ତାବ ମାଧ୍ୟମରେ ଦୁଇଟି କାର୍ଯ୍ୟକାଳ ମଧ୍ୟରେ ସୀମା ବୃଦ୍ଧି ରହିବ ଆଇନକୁ ଏନ୍ପିସି ସଂଶୋଧଡ଼ କରି ଶ୍ରୀ ସିଙ୍କ ଜୀବନବ୍ୟାପୀ ରାଷ୍ଟ୍ରପତି ରହିବା ପାଇଁ ପଥ ଉନ୍ନକ୍ତ କରିଥିଲା

କୋର୍ଟ କହିଛନ୍ତି ଅପବ୍ୟବହାର ରୋକିବା ପାଇଁ ଏହିଭଳି ସୁରକ୍ଷା ନିୟମ କାର୍ଯ୍ୟକାରୀ କରାଯାଇଛି

ଇଣ୍ଡିଆ ପାକ୍ ପାକିସ୍ତାନୀ ସେନା ଦ୍ୱାରା ଅତର୍କିତ ଆକ୍ରମଣରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟଣାକୁ ନେଇ ଗତକାଲି ଭାରତ ନୂଆଦିଲ୍ଲୀରେ ଅବସ୍ଥିତ ପାକିସ୍ତାନ ଦୂତାବାସର ଡେପୁଟି ହାଇ କମିଶନର୍ଙ୍କୁ ଡକାଇ ଘଟଣାର ପ୍ରତିବାଦ ଜଣାଇଛି ଏକ ବିଜ୍ଞପ୍ତିରେ ବିଦେଶ ମନ୍ତ୍ରଣାଳୟ କହିଛି ସୀମାରେଖାଠାରୁ ଦୁଇ କିଲୋମିଟର ଦୂରରେ ବସବାସ କରୁଥିବା ସାଧାରଣ ନାଗରିକଙ୍କ ଉପରେ ପାକିସ୍ତାନୀ ସେନା ଜାଣିଶୁଣି ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଡେପୁଟି ହାଇକମିଶନର ସଇଦ୍ ହାଇଦର ଶାହାଙ୍କୁ ଏପରି ସାମରିକ କାର୍ଯ୍ୟାନୁଷ୍ଠାନ ଘୂଣ୍ୟ ଏବଂ ମାନବୀୟ ନିୟମର ଉଲ୍ଲଙ୍ଘନ ବୋଲି ଜଶାଇ ଦିଆଯାଇଛି ଏଭଳି କାର୍ଯ୍ୟର ତଦନ୍ତ କରିବା ସହିତ ଆଗାମୀ ଦିନରେ ଏଥିରୁ ନିବୂତ ରହିବାକୁ ପାକିସ୍ତାନ ଅଧିକାରୀଙ୍କୁ ଭାରତ କହିଛି

ମାଲ୍ଦିପ୍ ଇମର୍ଜେନ୍ସି ମାଳଦୀପ ସରକାର କହିଛନ୍ତି ଆସନ୍ତା ଗୁରୁବାର ଦିନ ଶେଷ ହେଉଥିବା ଜରୁରୀ ପରିସ୍ଥିତିର ମିଆଦ ବୃଦ୍ଧି ପାଇଁ ସରକାର ଚାହାନ୍ତି ନାହିଁ

ଶ୍ରୀଲଙ୍କାରେ ଥିବା ମାଳଦୀପର ରାଷ୍ଟ୍ରଦୂତ ମହମ୍ମଦ ହୁସେନ୍ ସରିଫ୍ କହିଛନ୍ତି ଯଦି ସେଭଳି କୌଣସି ପରିସ୍ଥିତି ନ ଉପୁଜେ ତେବେ ସରକାର ଜରୁରୀ ପରିସ୍ଥିତି ମିଆଦ ବୃଦ୍ଧି କରିବେ ନାହିଁ

ସେ କହିଛନ୍ତି ବିଚାରପତି ଦ୍ୱୟଙ୍କ ବିରୁଦ୍ଧରେ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ରହିଛି ଏବଂ ଗତକାଲି ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା

ଭିଭିଭୂମିର ବିକାଶ ଏବଂ କ୍ରିପ୍ଟୋ କରେନ୍ନି ବା ଡିଜିଟାଲ୍ ଟଙ୍କା ଆକୃତି ପଛରେ ଥିବା ବୈଷୟିକ ଜ୍ଞାନକୌଶଳ ଆଦି ସଂପର୍କରେ ଗତକାଲିଠାରୁ ବୁଏନ୍ସ ଏୟାରସ୍ଠାରେ ଆରମ୍ଭ ହୋଇଥିବା ଏହି ଦୁଇଦୁନିଆ ସମ୍ମିଳନୀରେ ଆଲୋଚନା କ୍କାରି ରହିଛି

ପୂର୍ବରୁ ବିକ୍ଷୋଭକାରୀ ଛାତ୍ରଛାତ୍ରୀମାନେ ମାତୁଙ୍ଗା ଏବଂ ଦାଦର ଷ୍ଟେସନ୍ ସମେତ ଅନ୍ୟ କେତେକ ସ୍ଥାନରେ ରେଳରୋକୋ କରିଥିଲେ ଏହି ବିକ୍ଷୋଭ ଦ୍ୱାରା ଲକ୍ଷଲକ୍ଷ ଯାତ୍ରୀଙ୍କୁ ଅସୁବିଧାରେ ପକାଇଥିଲା ଛାତ୍ରଛାତ୍ରୀମାନେ ରେଳବାଇରେ ନିଯୁକ୍ତି ପାଇଁ ଦାବି କରିଥିଲେ